ତେବେ ଯେଉଁମାନେ ସେଠାରେ ଘ୍ଟଣାଭାବ କାଗ୍ରତ କରୁଛନ୍ତି ଏବଂ ବିଭିନ୍ନ ବାଧା ସୃଷ୍ଟି କର୍ରଛନ୍ତି ସେମାନେ ନିଜର ଏହି ମନ୍ଦ ଉଦ୍ଦେଶ୍ୟରେ କେବେବି ସଫଳ ହୋଇପାରିବେ ନାହିଁ

ତେବେ ଯେଉଁମାନେ ସେଠାରେ ଘୂଣାଭାବ ଜାଗ୍ରତ କର୍ତ୍ଛନ୍ତି ଏବଂ ବିଭିନ୍ନ ବାଧା ସୃଷ୍ଟି କରୁଛନ୍ତି ସେମାନେ ନିଜର ଏହି ମନ୍ଦ ଉଦ୍ଦେଶ୍ୟରେ କେବେବି ସଫଳ ହୋଇପାରିବେ ନାହିଁ ଆକାଶବାଣୀର ମନ୍ କୀ ବାତ୍ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶ ବିଦେଶର ଲୋକଙ୍କ ସହିତ ନିଜ ଭାବ ବିନିମୟ କରିବା ସମୟରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି

ଦୁର୍ଗମ ଅଞ୍ଚଳରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଲାଗି ସମ୍ପ୍ରକ୍ତ ଅଧିକାରୀମାନେ ବହୁ ପ୍ରତିକୂଳ ପରିସ୍ଥିତିରେ ବିଭିନ୍ନ ପଞ୍ଚାୟତରେ ପହଞ୍ଚପାରିଛନ୍ତି ଏପରିକି ସେମାନଙ୍କୁ ପାହାଡ଼ ଚଢ଼ି ଏବଂ ଦୂର୍ଗମ ପଥ ଅତିକ୍ରମ କରିବାକୁ ପଡ଼ିଥିଲା ସୋପିୟାଁ ପୁଲ୍ୱାମା କୁଲ୍ଗାଓଁ ଓ ଅନନ୍ତନାଗ ଜିଲ୍ଲାର ସୀମା ନିକଟବର୍ତ୍ତୀ ପଞ୍ଚାୟତଗୁଡ଼ିକରେ ଏହି ଅଧିକାରୀମାନେ ନିର୍ଭୀକ ଭାବେ ପହଞ୍ଚ ଗ୍ରାମବାସୀଙ୍କୁ ଏହି ଯୋଜନା ସମ୍ପର୍କରେ ଅବଗତ କରାଇଛନ୍ତି

ଏହି ଯାତ୍ରା ଅବସରରେ କମ୍ମୁ କାଶ୍ମୀରବାସୀଙ୍କ ଆତିଥେୟତା ଲାଗି ସେ ସେମାନଙ୍କୁ ଧନ୍ୟବାଦ ଅର୍ପଣ କରିଚ୍ଛନ୍ତି

ବିଜ୍ଞାନକୁ ବିକାଶର ପଥ ରୂପେ ବର୍ଷନା କରିବା ସହ ଶ୍ରୀ ମୋଦି ଛାତ୍ରଛାତ୍ରୀମାନଙ୍କୁ ଏ ସମ୍ପର୍କିତ ଏକ କ୍ୱିକ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ଲାଗି ଆମନ୍ତ୍ରଣ କରିଛନ୍ତି ମହାକାଶ ଭାରତର ମହାକାଶ ଅଭିଯାନ ଏବଂ ବିଜ୍ଞାନ ଓ କାରିଗରି କୌଶଳ ଏହି ପ୍ରତିଯୋଗିତାର ମ୍ରଖ୍ୟ ବିଷୟବସ୍ତ ହେବ

ଏହି ପ୍ରତିଯୋଗିତାରେ ନିଜ ନିଜ ରାଜ୍ୟରେ ସର୍ବୋଚ୍ଚ ନମ୍ଭର ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କ ସରକାର ଶ୍ରୀହରିକୋଟାକୃ ନିମନ୍ତ୍ରଣ କରିବେ ଏଥିଲାଗି ଆବଶ୍ୟକ ଖର୍ଚ୍ଚ ସରକାର ବହନ କରିବେ

ଦେଶର ବିଭିନ୍ନ ଭାଗରେ ଦେଖାଦେଇଥିବା ବନ୍ୟା ପରିସ୍ଥିତି ସମ୍ପର୍କରେ ଉଲ୍ଲେଖ କରି ଶ୍ରୀ ମୋଦି କହିଛନ୍ତି ସମ୍ପୃକ୍ତ ରାଜ୍ୟ ସରକାରଙ୍କ ସହିତ ମିଶି କେନ୍ଦ୍ର ସରକାର ଯୁଦ୍ଧକାଳୀନ ଭିତ୍ତରେ ପ୍ରଭାବିତ ଲୋକଙ୍କୁ ରିଲିଫ୍ ଓ ସହାୟତା ଯୋଗାଇ ଦେବେ ପ୍ରଧାନମନ୍ତ୍ରୀ କହିଛନ୍ତି ମନ୍ କୀ ବାତ୍ର ଗତ ସଂସ୍କରଣରେ ଜଳର ସଂରକ୍ଷଣ ଲାଗି ସେ ଯେଉଁ ଡାକରା ଦେଇଥିଲେ ସେଥିଲାଗି ଜନସାଧାରଣଙ୍କ ପକ୍ଷର୍ ଅକୃଷ୍ଣ ସମର୍ଥନ ମିଳିଛି ଜନସାଧାରଣ ଜଳ ସଂରକ୍ଷଣ ଲାଗି ପାରମ୍ପରିକ ପ୍ରଥା ସମ୍ପର୍କିତ ତଥ୍ୟକୁ ନିଜ ଭିତରେ ବାଣ୍ଢିଛନ୍ତି ଏବଂ ଏ ସମ୍ପର୍କରେ ଗଣମାଧ୍ୟମ ପକ୍ଷରୁ ମଧ୍ୟ କେତେକ ଅଭିନବ ଅଭିଯାନ ଆରମ୍ଭ କରାଯାଇଛି ଦେଶର ପ୍ରଥମ ରାଜ୍ୟ ଭାବେ ଏକ ନିଜସ୍ୱ ଏକ ଜଳନୀତି ପ୍ରଣୟନ କରିଥିବାରୁ ପ୍ରଧାନମନ୍ତ୍ରୀ ମେଘାଳୟ ସରକାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ସେହିଭଳି କମ୍ ପାଣି ଆବଶ୍ୟକ କର୍ତ୍ତିବା ଫସଲ କରିବା ଲାଗି ହରିୟାଣା ସରକାରଙ୍କ ପ୍ରୋହାହନକୁ ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି

ଏହି ଅଭିଯାନ ବର୍ତ୍ତମାନ ସ୍ୱଚ୍ଚତାରୁ ସୌନ୍ଦର୍ଯ୍ୟ ବୃଦ୍ଧି ଦିଗକୁ ଅଗ୍ରସର ହୋଇଛି ସେହିଭଳି ମନ୍ କୀ ବାତ୍ କାର୍ଯ୍ୟକ୍ରମ ମାଧ୍ୟମରେ ଅଧିକରୁ ଅଧିକ ପୁସ୍ତକ ପଠନ କରିବା ଲାଗି ତାଙ୍କ ଅନୁରୋଧକୁ ଜନସାଧାରଣ ବହୁଳଭାବେ ଗ୍ରହଣ କରିଛନ୍ତି

ବିପୁଳ ଭାବେ ଅଂଶଗ୍ରହଣ କରି ଏହି ଦିବସକୁ ଏକ ଗଣପର୍ବ ଭାବେ ପାଳନ କରିବାଲାଗି ସମସ୍ତ ପ୍ରସ୍ତୁତି କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କ ସହଯୋଗ ଲୋଡ଼ିଛନ୍ତି ଜେକେ ଏନ୍ଆଇଏ ରେଡ୍ସ୍ ସନ୍ତାସବାଦୀଙ୍କୁ ଆର୍ଥକ ସହାୟତା ଯୋଗାଇ ଦେବା ଅଭିଯୋଗରେ ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍ଆଇଏ ପକ୍ଷରୁ ଆଜି ଜନ୍ମୁ କାଶ୍ମୀର ବାରମୂଲା କିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି

ପୂର୍ବରୁ କାଶ୍ମୀର ଉପତ୍ୟକାର ବିଭିନ୍ନ ଅଞ୍ଚଳରେ ଏହି ମାମଲାରେ ଏନ୍ଆଇଏ ପକ୍ଷରୁ ଚଢ଼ାଉ କରାଯାଇଥିଲା ପରେ କେତେ ଜଣ ବିଚ୍ଛିନ୍ତାବାଦୀ ନେତା ଏବଂ ବ୍ୟବସାୟୀଙ୍କୁ ଏହି ଘଟଣାରେ ସମ୍ପୁକ୍ତି ଅଭିଯୋଗରେ ଏନ୍ଆଇଏ ପକ୍ଷରୁ ଗିରଫ କରାଯାଇଥିଲା ଏବଂ ସେମାନଙ୍କ ମଧ୍ୟର୍ ଅଧିକାଂଶ ବର୍ତ୍ତମାନ ନ୍ତଆଦିଲ୍ଲୀର ତିହାର ଜେଲ୍ରେ ଅଛନ୍ତି ପ୍ରେସିଡେଣ୍ଟ ଭିଜିଟ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତିନୋଟି ଆଫ୍ରିକୀୟ ରାଷ୍ଟ୍ର ବେନିନ୍ ଗାମ୍ପିଆ ଓ ଗୁଇନିଆ ଅଭିମୁଖେ ଆକି ଯାତ୍ରା କରିଛନ୍ତି ପଣ୍ଟିମ ଆଫ୍ରିକୀୟ ଦେଶକୁ ଏହା ହେଉଛି ଭାରତର ପ୍ରଥମ ରାଷ୍ଟ୍ରମୁଖ୍ୟଙ୍କ ଗସ୍ତ ଏହି ସପ୍ତାହବ୍ୟାପୀ ଗସ୍ତରେ କେନ୍ଦ୍ରମନ୍ତ୍ରୀ ପ୍ରଚାପ ଚନ୍ଦ୍ର ଷଡ଼ଙ୍ଗୀ ଏବଂ ସାଂସଦ ଦିଲୀପ ଘୋଷ ମଧ୍ୟ ରାଷ୍ଟ୍ରପତିଙ୍କ ସହିତ ଯାତ୍ରା କରିଛନ୍ତି ଏ ସମ୍ପର୍କରେ ସ୍ଟଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପୂର୍ବାଞ୍ଚଳ ସଚିବ ବିଜୟ ଠାକୁର ସିଂ କହିଛନ୍ତି ରାଷ୍ଟ୍ରପତି ଆଜି ଅପରାହ୍ବର ବେନିନ୍ର କୋଟୋନୁରେ ପହଞ୍ଚବେ ବେନିନ୍ର ରାଷ୍ଟ୍ରପତି ପାଟ୍ରିସ୍ ଟାଲୋନଙ୍କ ସହିତ ଶ୍ରୀ କୋବିନ୍ଦ୍ ଆସନ୍ତାକାଲି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବାର କାର୍ଯ୍ୟସ୍ତ୍ରଚୀ ରହିଛି ପରେ ଶ୍ରୀ କୋବିନ୍ଦ ପୋର୍ଟୋ ନୋଭୋସ୍ଥିତ କାତୀୟ ସଂସଦରେ ଉଦ୍ବୋଧନ ଦେବେ ଏହି ଗସ୍ତ ଅବସରରେ ଶ୍ରୀ କୋବିନ୍ଦ ସେଠାରେ ଥିବା ଭାରତୀୟ ସମ୍ପ୍ରଦାୟଙ୍କ ସହିତ ମଧ୍ୟ ଆଲୋଚନା କରିବେ ସେହିଭଳି ଆସନ୍ତା ବୁଧବାର ଦିନ ଗାୟିଆ ଗସ୍ତରେ ଯାଇ ଶ୍ରୀ କୋବିନ୍ଦ ସେଠାକାର ରାଷ୍ଟ୍ରପତି ଆଦାମା ବାରୋଙ୍କ ସହିତ ବାଞ୍ଜୁଲ୍ଠାରେ ଏକ ପ୍ରତିନିଧିଷରୀୟ ବୈଠକରେ ଯୋଗଦେଦେବେ ସେହିଦିନ ରାଷ୍ଟ୍ରପତି ଗାୟିଆ ସଂସଦର ଏକ ସ୍ୱତନ୍ତ ଅଧିବେଶନରେ ଉଦ୍ବୋଧନ ଦେବାର କାର୍ଯ୍ୟସ୍ତଚୀ ରହିଛି ତାଙ୍କ ଗସ୍ତର ଶେଷ ପର୍ଯ୍ୟାୟରେ ରାଷ୍ଟ୍ରପତି ଅଗଷ୍ଟ ପହିଲା ଦିନ ଗୁଇନିଆର ରାଜଧାନୀ କୋନାକ୍ରୀଠାରେ ପହଞ୍ଚବେ

କର୍ଣ୍ଣାଟକ ୟେଦିୟରାପ୍ସା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିୟୁରାପ୍ସା ଆସନ୍ତାକାଲି ବିଧାନସଭାରେ ନିଜର ସଂଖ୍ୟାଗରିଷ୍ଠତା ପ୍ରମାଣ କରିପାରିବେ ବୋଲି ଆଶାବ୍ୟକ୍ତ କରିଛନ୍ତି ଗତ ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଶ୍ରୀ ୟେଦିୟୁରାପ୍ପା ଆଜି ବେଙ୍ଗାଲୁରୁଠାରେ ସାମ୍ଭାଦିକମାନଙ୍କୁ ଏହା କହିଛନ୍ତି ଆସନ୍ତାକାଲି ଉଭୟ ଗୃହରେ ଅର୍ଥ ବିଲ୍ ପାରିତ ହେବ ବୋଲି ସେ କହିଛନ୍ତି

ଜୟପାଲ୍ ରେଡ଼ୀ କଂଗ୍ରେସର ବରିଷ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟପାଲ୍ ରେଡ୍ରୀଙ୍କର ଗତକାଲି ରାତିରେ ହାଇଦ୍ରାବାଦରେ ପରଲୋକ ଘଟିଛି

କିଛିଦିନ ପୂର୍ବରୁ ସେ କ୍ୱରରେ ପୀଡ଼ିତ ହୋଇ ହସ୍କିଟାଲ୍ରେ ଚିକିହିତ ହେଉଥିଲେ ସେ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟର ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ

ଏକ ଟ୍ୱିଟ୍ରେ ଶ୍ରୀ କୋବିନ୍ଦ କହିଛନ୍ତି ସେ ଜଣେ ବିଚାରଶୀଳ ରାଜନେତା ଏବଂ ଉଚ୍ଚକୋଟୀର ସାଂସଦ ଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟପାଲ୍ ରେଡ୍ଡୀଙ୍କ ମୃତ୍ୟୁରେ ଗଭୀର ଦୁଃଖ ପ୍ରକାଶ କରିବା ସହ ତାଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ଏକ ଟ୍ୱିଟ୍ରେ ଶ୍ରୀ ମୋଦି କହିଛନ୍ତି ଜଣେ ସ୍ୱଷ୍ଟବାଦୀ ଓ ପ୍ରଭାବୀ ପ୍ରଶାସକ ଭାବେ ତାଙ୍କର ଯୋଗଦାନ ସର୍ବଦା ମନେ ରହିବ କଂଗ୍ରେସ ନେତା ରାହୁଲ୍ ଗାନ୍ଧିଧ୍ୟ ଜୟପାଲ୍ ରେଡ୍ଭୀଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି